ଏହାଦ୍ୱାରା ପ୍ରଭାବିତ ହୋଇଥିବା ମହିଳାମାନଙ୍କୁ ଭରଶପୋଷଣ ଭତ୍ତା ଏବଂ ପିଲାଙ୍କ ପାଇଁ ସୁରକ୍ଷାକୁ ନିଶ୍ବିତ କରାଯାଇ ପାରିବ

ତେବେ ଚାଷୀ ପରିବାରର ଦୀର୍ଘସ୍ଷାୟୀ ବିକାଶକୁ ଆଖଆଗରେ ରଖ ଏହି ସ୍କଲାରସିପ୍ ଯୋଜନା ଆରମ୍ କରାଯାଇଛି ବୋଲି ମୁଖ୍ୟମନ୍ତୀ କହିଛନ୍ତି

ସେ ପୂର୍ବାହୁରେ ରାୟପୁର ବିମାନ ବନ୍ଦରରେ ପହଞ୍ ବେ

ଏହାପରେ ଯୋଗୀ ଆଦିତ୍ୟନାଥ ଭବାନୀପାଟଣା ଲାଲ୍ବାହାଦ୍ର ଷ୍ଟାଡିୟମ୍ଠାରେ କାର୍ଯ୍ୟକର୍ତ୍ତା ସମାବେଶରେ ଉଦ୍ବୋଧନ ଦେବେ ସେହିପରି ଅପରାହ୍ବରେ ଯୋଗୀ ଆଦିତ୍ୟନାଥ ହେଲିକପୁର ଯୋଗେ ଖୋର୍ବ୍ଧା ଜିଲ୍ଲା ନାଚୁଶି କଲେଜ ପଡ଼ିଆରେ ପହଞ୍ କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଅପରାହରେ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ପ୍ରତ୍ୟାବର୍ଉନ କରିବେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି

ଏବଂ ଏହି ଯନ୍ତା ମଧ୍ୟରେ ବାଘ ଖାଇବା ଲାଗି କୁକୁଡ଼ା ଆଉ ଛେଳିଙ୍କୁ ରଖାଯାଇଥିଲା